ଦିଲ୍ଲୀର ଅନଧିକାର କଲୋନୀଗୁଡ଼ିକୁ ନିୟମିତ କରିବା ପାଇଁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି

ଡାକ ଯୋଗେ ଏବଂ ଇଲୋକଟ୍ରୋନିକ ମାଧ୍ୟମରେ ଆସିଥିବା ଭୋଟ ଗୁଡିକୁ ପ୍ରଥମେ ଗଣତି କରାଯିବା ପରେ ଇଭିଏମରେ ପଡିଥିବା ଭୋଟ ଗୁଡିକୁ ପରେ ଗଣନା କରାଯିବ

ସତରା ଲୋକସଭା ଆସନ ପାଇଁ ବିଜେପିର ଉଦୟନ ରାଜ ଭୋଁସଲେ ଏବଂ ଏନସିପିର ଶ୍ରୀନିବାସ ପାଟିଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି

କଡ଼ା ନିରାପତ୍ତା ମଧ୍ୟରେ ଭୋଟ ଗଣତି କରାଯିବ

ଜେ ଆଣ୍ଡ କେ ବିଡିସି ଜାନ୍ପୁ କାଶ୍ମୀରରେ ପଞ୍ଚାୟତ ସମିତି ଉନ୍ନୟନ ପରିଷଦ ବିଡିସି ପାଇଁ ଆକି ଭୋଟ୍ ଗ୍ରହଣ ସକାଶେ ସବୁ ବନ୍ଦୋବସ୍ତ କରାଯାଇଛି

ସନ୍ଧ୍ୟା ସୁଦ୍ଧା ଫଳାଫଳ ଜଣାପଡ଼ିଯିବ ବୋଲି ଆଶା କରାଯାଉଛି

ଏହାଦ୍ୱାରା କୃଷକମାନଙ୍କ ଆୟ ବୃଦ୍ଧି ହେବ ବୋଲି ଶ୍ରୀ ଜାଭଡେକର କହିଛନ୍ତି କ୍ୟାବିନେଟ୍ ଦିଲ୍ଲୀ କଲୋନୀ ଦିଲ୍ଲୀର ଅନଧିକୃତ କଲୋନୀଗୁଡ଼ିକୁ ନିୟମିତ କରିବା ଏବଂ ସେହି କଲୋନୀଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ମାଲିକାନା ଅଧିକାର ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି

କ୍ୟାବିନେଟ୍ ଏମ୍ଟିଏନ୍ଏଲ୍ ସରକାରଙ୍କ ଦ୍ୱାରା ପରିଚାଳିତ ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍କୁ ପୁନରୁଦ୍ଧାର କରିବା ପାଇଁ ସରକାର ଅନୁମୋଦନ କରିଛନ୍ତି ସରକାର କହିଛନ୍ତି ଏହି ଦୁଇଟିଯାକ କମ୍ପାନୀ ବନ୍ଦ ହେବ ନାହିଁ କିମ୍ବା ଏଥିରୁ ପୁଞ୍ଜି ପ୍ରତ୍ୟାହାର କରାଯିବ ନାହିଁ କ୍ୟାବିନେଟ୍ ନିଷ୍ପଭି ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ସରକାର ଏହି ଦୁଇଟିଯାକ କମ୍ପାନୀକୁ ପୁନରୁଦ୍ଧାର କରିବା ଯୋଜନାକୁ ଅନୁମୋଦନ କରିଛନ୍ତି ଏବଂ ଦୁଇଟିଯାକ କମ୍ପାନୀର ମିଶ୍ରଣ ପାଇଁ ନୀତିଗତ ନିଷ୍କତ୍ତି ନିଆଯାଇଛି

ଶ୍ରୀ ପ୍ରସାଦ କହିଛନ୍ତି କର୍ମଚାରୀମାନଙ୍କୁ ଆକର୍ଷଣୀୟ ସ୍ୱେଚ୍ଛାକୃତ ଅବସର ଯୋଜନା ପ୍ରସ୍ତାବ ଦିଆଯିବ ସେ କହିଛନ୍ତି ଏହି ଦୂଇଟିଯାକ କମ୍ପାନୀ ଭାରତର ଅତି ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି କ୍ୟାବିନେଟ୍ ଅଏଲ୍ ଅଣତୈଳ କମ୍ପାନୀଗୁଡ଼ିକୁ ପେଟ୍ରୋଲ୍ ପମ୍ପ ଖୋଲିବା ପାଇଁ ଅନୁମତି ଦେବା ଲକ୍ଷ୍ୟରେ ସରକାର ପେଟ୍ରୋଲ୍ ପମ୍ପ ସ୍ଥାପନ ନିୟମରେ କୋହଳ କରିଛନ୍ତି ଏହାଦ୍ୱାରା ଖୁଚୁରା କ୍ଷେତ୍ରରେ ଇନ୍ଧନ ବ୍ୟବସାୟ କରିବା ପାଇଁ ବେସରକାରୀ ଓ ବିଦେଶୀ କମ୍ପାନୀଗୁଡ଼ିକ ସୁଯୋଗ ପାଇପାରିବେ ଅର୍ଥନୈତିକ କ୍ୟାବନେଟ୍ କମିଟି ଗତକାଲି ବଜାରକୁ ଇନ୍ଧନ ପରିବହନ କ୍ଷମତା ପାଇଁ ଅନୁମତି ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ସମୀକ୍ଷାକୁ ଅନୁମୋଦନ କରିଛନ୍ତି

ଶ୍ରୀ ଜାଭଡେକର କହିଛନ୍ତି ଏହି ନୂଆ ନୀତି ବ୍ୟବସାୟ କୋହଳ କରିବା ଅଭିଯାନକୁ ସଫଳ କରିବ ଏବଂ ଅଧିକ ପ୍ରଞ୍ଜିନିବେଶ ପାଇଁ ସ୍ରଯୋଗ ସୃଷ୍ଟି କରିବ ଏହାଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ମଧ୍ୟ ସୃଷ୍ଟି କରାଯାଇ ପାରିବ

ସେ କହିଛନ୍ତି ଜାକିର୍ ମୁସାର ଉତ୍ତରାଧିକାରୀ ଅବଦୁଲ୍ ହମିଦ୍ ଲେଲହାରୀ ଜୁନେଦ୍ ରସିଦ୍ ଏବଂ ନଭିଦ୍ ତକ୍ ଏହି ତିନି କଣ ମୂତ ସନ୍ତାସବାଦୀମାନେ ଅନସର ଗଜୱତ୍ ଉଲ୍ ହିନ୍ଦ୍ ସଂଗଠନର ସଦସ୍ୟ ଥିଲେ ଅନସର୍ ଗଜଓ୍ୱତ୍ ଉଲ୍ ହିନ୍ଦ୍ ସଂଗଠନ ଅଲ୍ କାଇଦା ସନ୍ତାସବାଦୀ ସଂଗଠନ ସହ ସମ୍ପ୍ରକ୍ତ ଥିବା କଥା ସେ ଜଣାଇଛନ୍ତି ସେ କହିଛନ୍ତି ଏହି ସନ୍ତାସବାଦୀମାନଙ୍କ ମୃତ୍ୟୁ ପରେ କାଶ୍ମୀରରୁ ଅନସର ଗଜୱତ୍ ଉଲ୍ ହିନ୍ଦ୍ ସଂଗଠନ ମୂଳପୋଛ ହୋଇଯାଇଛି ଶ୍ରୀ ଦିଲବାଗ୍ ସିଂହ କହିଛନ୍ତି ଗତ ଅଢ଼େଇ ମାସ ଭିତରେ ସନ୍ତାସବାଦୀମାନଙ୍କୁ ନିଯୁକ୍ତି କରାଯିବା ସଂଖ୍ୟା ବୃଦ୍ଧି ପାଇନାହିଁ

ଆଇଟି ବହୁକୋଟି ଟଙ୍କା ସମ୍ଭଳିତ ଭିଭିଆଇପି ହେଲିକପୁର ଦୁର୍ନୀତି ମାମଲାରେ ଆୟକର ବିଭାଗ ଗତକାଲି ଦିଲ୍ଲୀର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ହାଓ୍ୱଲା କାରବାର କରୁଥିବା ବ୍ୟକ୍ତିମାନଙ୍କ ସଂସ୍ଥା ଉପରେ ଚଢ଼ଉ କରିଛି ଏହି ସଂସ୍ଥାଗୁଡ଼ିକ ଏକ ହଜାର କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗ ହୋଇଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଶୁଳ୍କ ବୋର୍ଡ୍ ପକ୍ଷରୁ କୁହାଯାଇଛି ଏହି ସଂସ୍ଥାଗୁଡ଼ିକ ବିଭିନ୍ନ ଇ ଗଭର୍ଷ୍ଣାନ୍ନ ପ୍ରକଳ୍ପ ଓ ଆର୍ଥିକ ସେବା ଚଳାଇଛନ୍ତି ଆୟକର ବିଭାଗ ପକ୍ଷରୁ ଚଢ଼ଉ ବେଳେ ବିପୁଳ ପରିମାଣର ଟିକସ ଫାଙ୍କି ହାଓ୍ୱଲା କାରବାର ଓ କଳାଧନକୁ ବୈଧ କରାଯାଇଥିବାର ପ୍ରମାଣ ମିଳିଛି ଆୟବର୍ହିଭ୍ରତ ଅର୍ଥ କମା କରିବା ପାଇଁ ଦିଲ୍ଲୀ ଓ କୋଲକାତାର ନକଲି କମ୍ପାନୀଗୁଡ଼ିକୁ ଏହି ସଂସ୍ଥାଗୁଡ଼ିକ ବ୍ୟବହାର କରିଛନ୍ତି ପ୍ରେସିଡେଣ୍ଟ ଜାପାନ୍ ରାଷ୍ଟପତି ରାମନାଥ କୋବିନ୍ଦ ଗତକାଲି କ୍ରାପାନ୍ର କାକେଗାଓ୍ନା ସ୍ଥିତ ସାଇ ନୋ ସାତୋ ଠାରେ ଶ୍ରୀ ସତ୍ୟସାଇ ସନାତନ ସଂସ୍କୃତି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଅକ୍ଷରଧାମ୍ ଓ ସ୍ୱାମୀ ନାରାୟଣ ମନ୍ଦିର ଭଳି ସାଇ ନୋ ସାତୋଠାରେ ଭାରତୀୟ ପାରମ୍ପରିକ ସଂସ୍କୃତିର ବିକାଶ ପାଇଁ ଏକ ମନ୍ଦିର ନିର୍ମାଣ କରାଯିବ ଏହି ଅବସରରେ ରାଷ୍ଟପତି କହିଛନ୍ତି ଶାନ୍ତି ଓ ଆନନ୍ଦ ଖୋଚ୍ଚଥିବା ଆଜିର ବିଶ୍ୱ ଏବଂ ବିଭିନ୍ନ ସମ୍ପ୍ରଦାୟ ଓ ସଂସ୍କୃତିକ୍ତ ଏକାଠି କରିବା ଦିଗରେ ସାଇ ନୋ ସାତୋ ପ୍ରକଳ୍ପ ଉପଯୁକ୍ତ ଉଦ୍ୟମ ହେବ ଶାନ୍ତିପୂର୍ଣ୍ଣ ସହବସ୍ଥାନ ପାଇଁ ଆମକୁ ଏଇଭଳି କେନ୍ଦ୍ର ସ୍ଥାପନ କରିବାକୁ ପଡ଼ିବ ଯେଉଁଠି ପୁରୁଷ ଓ ମହିଳାମାନେ ସେମାନଙ୍କର ଆତ୍ମାର ବିକାଶ ସଙ୍ଗେ ସଙ୍ଗେ ସମାଜ ବ୍ୟକ୍ତିବିଶେଷ ଓ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବନା ସୃଷ୍ଟି ହୋଇପାରିବ ଏବଂ ଆମମାନଙ୍କ ମଧ୍ୟରେ ଥିବା ଦୂରତାକୁ ଦୂର କରାଯାଇ ପାରିବ ସନ୍ଧ୍ୟା ବେଳେ ଶ୍ରୀ କୋବିନ୍ଦ କ୍ଜାପାନ୍ ପ୍ରଧାନମନ୍ତ୍ରୀ ସିନ୍ଜୋ ଆବେଙ୍କ ଦ୍ୱାରା ଆୟୋଜିତ ଏକ ନୈଶ୍ୟ ଭୋଜିସଭାରେ ଯୋଗ ଦେଇଥିଲେ ନାଇଡୁ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ଧୁବ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୃଷଣ ସମସ୍ୟାର ମୁକାବିଲା ପାଇଁ ଅଭିନବ ପ୍ରକଳ୍ପମାନ ବିକଶିତ କରୁଛନ୍ତି ଗତକାଲି ଦିଲ୍ଲୀରେ ଧ୍ରବ କାର୍ଯ୍ୟକ୍ରମର ଉଦ୍ଯାପନ ସମାରୋହରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ ମାନବ ସମ୍ଭଳ ବିକାଶ କ୍ଷେତ୍ରରେ ଧ୍ରୁବ ତାରା ଭଳି ଏହି ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ବଳରେ ସମସ୍ତଙ୍କୁ ପ୍ରେରଣା ଯୋଗାଇବେ ଓ ନିଜର ପ୍ରତିଭା ମାଧ୍ୟମରେ ସମସ୍ତଙ୍କ ଆଗରେ ପରିଚିତ ହେବେ ଯେଉଁ ଛାତ୍ରଛାତ୍ରୀମାନେ ଧ୍ରୁବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେମାନେ ସ୍ୱତନ୍ତ୍ର ଅଭିଜ୍ଞତା ହାସଲ କରିବା ସହ ନିଜର ଅସାଧାରଣ ଦକ୍ଷତା ପାଇଁ ମାର୍ଗ ପ୍ରଶସ୍ତ କରିଛନ୍ତି